ଗାନ୍ଧି ଜୟନ୍ତୀ ଆଜି ଗାକ୍ଷି ଜୟନ୍ତୀ ସତ୍ୟ ଓ ଅହିଂସାର ପୂଜାରୀ କାତିର ଜନକ ମହାତ୍ମା ଗାଧିଙ୍କ ଜନ୍କଦିନ

ବିଧାନସଭା ପରିସରରେ ଥିବା ଗାଧିଜୀଙ୍କ ପ୍ରତିମୂର୍ଭିରେ ମାଲ୍ୟାର୍ପଣ କରାଯାଇଥିଲା

ଏହି ସଚେତନତା କାର୍ଯ୍ୟକ୍ରମ ସହରର ବିଭିନୁ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ

ଆକି ମଧ୍ୟ ପୂର୍ବତନ ପ୍ରଧାନମନ୍ତୀ ଲାଲ୍ବାହାଦୂର ଶାସ୍ତୀଙ୍ ଜୟନ୍ତୀ

ଏହି ଅବସରରେ ବସ୍ଷାଣ୍ଡ ପରିସରରେ ଏକ ସଚେତନତା ଶୋଭାଯାତ୍ରା କୁ ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ

ତେବେ ଏହି କଥାବାର୍ଭା ବେଶ୍ ସନ୍ତୋଷଜନକ ଥିଲା ବୋଲି ମୁଖ୍ୟମନ୍ତୀ ଗଣମାଧ୍ଧମକୁ କହିଛନ୍ତି ସେହିଭଳି ମୁଖ୍ୟମନ୍ତୀ ଶହିଦନଗର ଥାନାରୁ ରହି ଅଭିଯୋଗକାରୀଙ୍କ ସହ ଫୋନରେ କଥା ହୋଇ ସେମାନଙ୍କ ଠାରୁ ବ୍ୟବସ୍କା ବାବଦରେ ମତାମତ ନେଇଥିଲେ

ସୂଚନାଯୋଗ୍ୟ ଥାନା ଓ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ଏହି କାର୍ଯ୍ୟକ୍ରମର ମ୍ଟଳଲକ୍ଷ୍ୟ